ଏହି ଅବସରରେ ଶ୍ରୀ ପଟ୍ଟନାୟକ ନିଜ ଦଳର ସାଂସଦଙ୍କୁ ଏହି ପ୍ରସଙ୍ଗକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନଜରକୁ ଆଶିବାକୁ କହିଛନ୍ତି

ରାକ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ଘମରେ ସମାଧାନ କରିବା ପାଇଁ ଭାରତ ସରକାର ପ୍ରତିଶ୍ରତିବଦ୍ଧ

ପରମ୍ମରା ଅନୁଯାୟୀ ଶ୍ରୀପଞ୍ଠମୀ ତିଥିରେ ରଥକାଠ ଅନୁକୁଳ କରାଯିବ

ଆକିର ସମୟରେ ଅନ୍ୟାନ୍ୟ ଗଣମାଧ୍ଧମର ଲୋକପ୍ରିୟତା ବୃକ୍କି ସହ ରେଡିଓର ବ୍ୟବହାର ବନ୍ଦ ହୋଇନାହିଁ ଅନ୍ୟ ଗଣମାଧ୍ଧମ ତୁଳନାରେ ରେଡିଓର ଗ୍ରହଣ କ୍ଷମତା ଅଧିକ ବିନା ବିଜୁଳିରେ ଚାଲୁଥିବାରୁ ଏହା ବିପର୍ଯ୍ୟୟ ବେଳର ଏକମାତ୍ର ସାଥୀ

କରୋନା ମହାମାରୀ ଯୋଗୁଁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ୍ ମାଧ୍ଧମରେ ହେଉଥିଲା

ଜଣେ ଆଇନ୍ଜୀବୀ ଯଦି ଭର୍ଚୁଆଲ୍ ମାଧ୍ଘମରେ ଶୁଣାଶି ଚାହିଁବେ ତେବେ ଏହି ବ୍ୟବସ୍ତା ଲାଗୁ କରାଯାଇ ପାରିବ

ରାଙ୍କିଠାରେ ସ୍ରାପିତ ହୋଇଥିବା କୋଭିଡ ହସିଟାଲକୁ ବନ୍ଦ କରାଯାଇ ଏହାକୁ ସମନ୍ଦିତ ଭିନୁଷମ ଥଇଥାନ କେନ୍ଦ୍ର ଭାବେ ରୂପାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି